ସେହିପରି ରାଉରକେଲା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତି ରଘୁନାଥପାଲୀରୁ କଂଗ୍ରେସର ପ୍ରଶାନ୍ତ ସେଠୀ ନାମାଙ୍କନପତ୍ର ଦାଖଲ କରିଛନ୍ତି

ସେହିପରି ବରଗଡ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦେବତାଙ୍କ ସମେତ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ଏବଂ ବସପାର୍ କୌଶିକ ସୁନା ନାମାଙ୍କନପତ୍ର ଦାଖଲ କରିଛନ୍ତି

ବିଜେପୁର ଆସନ ପାଇଁ କଂଗ୍ରେସରୁ ରିପୁନାଥ ସେଟ ଏବଂ ବିଜେପିର୍ ସନତ ଗଡ଼ତିଆ ନାମାଙ୍କନପତ୍ର ଦାଖଲ କରିଛନ୍ତି

ସେହିପରି ବୌଦ୍ଧ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥ ଭାବେ ସୁଶାନ୍ତ କୁମାର ପ୍ରଧାନ ଓ ସୂର୍ଯ୍ୟନାରାୟଶ ମହାପାତ୍ର ସ୍ୱାଧୀନ ପ୍ରାର୍ଥିଭାବେ ମନୋନୟନ ପତ୍ର ଦାଖଲ କରିଛନ୍ତି

ଦୁର୍ବୂଉମାନେ ତାଙ୍କୁ ଖଖାରେ ଆକ୍ରମଣ କରିଥିଲେ